କେନ୍ଦ୍ର ସ୍ୱାସ୍ଥ୍ୟସଚିବ ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ପାସ୍ଥ୍ୟସଚିବ ମାନଙ୍କ ସହ ଗତକାଲି ଭିଡ଼ିଓ କନ୍ଫରେନ୍ନିଂ ଜରିଆରେ ଆଲୋଚନା କରିଛନ୍ତି

ଆରୋଗ୍ୟ ସେତୁ ଜରିଆରେ ମଧ୍ୟ ଏଥିପାଇଁ ପଞ୍ଜୀକରଣ କରାଯାଇପାରିବ ପଞ୍ଜୀକରଣ ସମ୍ପର୍କୀତ ସମସ୍ତ ବ୍ୟବସ୍ଥା ସୂଚନା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଇଛି ହିତାଧିକାରୀମାନେ ନିଜ ପସନ୍ଦ ମୁତାବକ ଟିକାକରଣ କେନ୍ଦ୍ର ଚୟନ କରିପାରିବେ ଗୋଟିଏ ସମୟରେ କେବଳ ଜଣେ ହିତାଧିକାରୀ ଗୋଟିଏ ଟିକାକରଣ କେନ୍ଦ୍ର ପାଇଁ ଏହି ସୁବିଧା ପାଇବେ ଯେଉଁମାନେ ଅନଲାଇନ କରିଆରେ ପଞ୍ଜୀକରଣ କରିବାକୁ ସକ୍ଷମ ହେବେ ନାହିଁ ସେମାନେ ଚିହ୍ନଟ କରାଯାଇଥିବା କୋଭିଡ ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରାଇବା ସହ ଟିକା ନେଇପାରିବେ

ଟିକାକରଣ କ୍ଷେତ୍ରରେ ଉତ୍ତରପ୍ରଦେଶ ଆଗରେ ରହିଛି

ଏହି ସମ୍ମିଳନୀରେ ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବ ବିଶେଷକରି ବିଶ୍ୱ ନୌବାଣିଜ୍ୟ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ଯୋଜନା ପ୍ରସ୍ତୁତ ହେବ ଏହି ସମ୍ମିଳନୀରେ ବିଭିନ୍ନ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ସମ୍ଭାବନା ଉପରେ ଆଲୋଚନା ହେବ ଏହି ସମ୍ମିଳନୀରେ ଡେନମାର୍କ ଅଂଶୀଦାର ଦେଶଭାବେ ଭୂମିକା ନିର୍ବାହ କରିବ ବୋଲି ଜଣାପଡିଛି କୋଭିଡ ଆଲର୍ଟ ଦେଶରେ ଗତ କିଛି ସପ୍ତାହ ଧରି କରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ଏବେ ପୁଣିଥରେ ସଂକ୍ରମଣ ହାର ବୃଦ୍ଧି ପାଇବା ଯୋଗୁଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ଗୁଡ଼ିକର ମୁଖ୍ୟସଚିବ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି

ଏହାଛଡ଼ା ଭାରତ ଓ ଆମେରିକାର ଉପଗ୍ରହ ମଧ୍ୟ ଏହି ପର୍ଯ୍ୟାୟରେ ପ୍ରେରଣ କରାଯାଇଛି ଏହି ବିଷୟ ଘୋଷଣା କରି ଇସ୍ରୋ ଅଧ୍ୟକ୍ଷ ଡକ୍କର ଶିବନ କହିଛନ୍ତି ପ୍ରଥମଥର ଲାଗି ବ୍ରାଜିଲ ଦ୍ୱାରା ପ୍ରସ୍ତତ କରାଯାଇଥିବା ଏକ ଉପଗ୍ରହକ୍ତ ଭାରତ ମହାକାଶକ୍ତ ଉତ୍କ୍ଷେପଣ କରିବାରେ ସଫଳତା ଅର୍ଜନ କରିଛି ଚଳିତ ବର୍ଷର ଇସ୍ରୋର ଏହି ପ୍ରଥମ ମିଶନରେ ଭଗବତ ଗୀତାର ଏକ ଇଲେକ୍ସୋନିକ କପି ମଧ୍ୟ ମହାକାଶକ୍ ପେରଣ କରାଯାଇଛି ଏହାସହିତ ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋଚିତ୍ର ରହିଛି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ଏହି ସଫଳତା ପରେ ଶୁଭେଚ୍ଛା କଣାଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଏହି ଉତ୍କ୍ଷେପଣ ସହ ଦେଶରେ ମହାକାଶ ସଂସ୍କାର କ୍ଷେତ୍ରରେ ନ୍ତଆ ଯୁଗର ଅୟମାର୍ୟ ହୋଇଛି ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଆଗାମୀ ଦିନରେ ଇସ୍ରୋ ଆହୁରି ସଫଳତା ଅର୍ଜନ କରିବ ବୋଲି ଆଶାପୋଷଣ କରିଛନ୍ତି

ସମସ୍ତ ପରୀକ୍ଷାର୍ଥୀ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କ ମତାମତ ବ୍ୟକ୍ତ କରିବା ପାଇଁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ମାଇଁ ଗଭ୍ ପ୍ଲାଟଫର୍ମ ଏବଂ ନରେନ୍ଦ୍ର ମୋଦୀ ଆପ୍ ମାଧ୍ୟମରେ ଏହି ମତାମତ ଦିଆଯାଇପାରିବ ଚଳିତଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରାଯାଇଛି